ମାତ୍ର ଆଗରୁ ଏହାକୁ ମୁଲତବୀ କରାଯାଇଛି ଅନେକ ଗୁରୁତ୍ପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବାକୁ ଥିବାବେଳେ ପୂର୍ବରୁ ଗୃହକୁ ବନ୍ଦ କରିଦେବାକୁ ବିରୋଧୀ ଦଳ ସଭ୍ୟମାନେ ନାପସନ୍ଦ କରିଛନ୍ତି

ବସ ଚଳାଚଳ ଗଞାମ ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ଗତ ମଧ୍ଧରାତ୍ରିରୁ ପୁଶି ସ୍ୱାଭାବିକ ହୋଇଛି ବ୍ରହ୍କପୁରର ସିଟି ବସ୍ଷାଣରୁ ପୂର୍ବ ଭଳି ଯାତ୍ରୀ ପରିବହନ ଆର ହୋଇଛି

ଯାତ୍ରୀମାନଙ୍କ ଅସୁବିଧା ପରିସ୍ଚିତି ଦୂର ହୋଇଛି ଏବଂ ଜିଲ୍ଲା ପ୍ରଶାସନ ବସ ମାଲିକ ଓ ଯାତ୍ରୀ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଛି

ଏହି ପ୍ରତୀକ୍ଷାଳୟ ଉଦ୍ଘାଟନ ହେବାଦ୍ୱାରା ଆଉଟ୍ ଡୋରକୁ ଆସୁଥିବା ରୋଗୀମାନେ ଉପକୃତ ହୋଇପାରିବେ ବୋଳି ଶ୍ରୀ ସିଂହ କହିଛନ୍ତି

ତେବେ ରାକ୍ୟରେ କୁହୁଡ଼ି ଯୋଗୁଁ କୌଣସି ସ୍ଚାନରେ ଅଘଟଶ ଘଟିନଥିଲେ ମଧ୍ଧ ବସ୍ ଓ ଟ୍ରେନ୍ ଚଳାଚଳରେ କିଛିଟା ବିଳମ୍ଧ ହେଉଛି ବୋଲି ଜଶାପଡ଼ିଛି